ପ୍ରତ୍ୟେକ ରାଜ୍ୟର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହ ସେ ବାର୍ତ୍ତାଳାପ କରିବେ

ଗୋଟିଏ ପଦବୀ ଗୋଟିଏ ପେନ୍ସନ୍ କାର୍ଯ୍ୟକାରିତାପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବାର ସୁପ୍ରିମ୍କୋର୍ଟରେ ଜଣାଇଛନ୍ତି

ଶ୍ରୀ ମୋଦି ସହରାଞ୍ଚଳ ରୂପାନ୍ତରଣ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ

ସହରାଞ୍ଚଳ ବିକାଶ ଫ୍ଲାଗ୍ସିପ୍ ମିଶନ ସଂକ୍ରାନ୍ତ ଏକ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବେ

ଏହି କାର୍ଯ୍ୟକ୍ରମ ସମୟରେ ଶ୍ରୀ ମୋଦି ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିବେ ଓ ସେମାନଙ୍କୁ ଯୋଜନାର ଦସ୍ତାବିଜ୍ ପ୍ରଦାନ କରିବେ ଭୋପାଳ ସ୍କାର୍ଟ ସିଟି ପ୍ରକଳ୍ପରେ ସୃଷ୍ଟି କରାଯାଇଥିବା ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ୍ କେନ୍ଦ୍ର ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ରାଜ୍ୟକୁ ସମ୍ମାନିତ କରିବେ ଏହି କେନ୍ଦ୍ର ଦେଶରେ ଏ ଧରଣର ସର୍ବପ୍ରଥମ କେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସହର ଓ ଆଖପାଖ ଅଞ୍ଚଳରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଗତକାଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହ ସଂଘର କଥାବାର୍ତ୍ତା ହୋଇଥିଲା ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ସଡ଼କ ପରିବହନ ଓ ରାଜପଥ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସରକାର ଏକ କମିଟି ଗଠନ କରିବେ ଟ୍ରକ୍ ମାଲିକମାନଙ୍କ ଦାବିଗୁଡ଼ିକର ସମାଧାନପାଇଁ ଏହି କମିଟି କାର୍ଯ୍ୟ କରିବ ମନ୍ତ୍ରଣାଳୟ କହିଛି ସରକାର ଏକ ଜାତୀୟ ପରିମିତି ଯୋଜନା ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିବେ ଯାହାଦ୍ୱାରା ପର୍ଯ୍ୟଟନ ଯାନଗୁଡ଼ିକ ଦେଶରେ ଅବାଧ ଚଳାଚଳ କରିପାରିବ ଟୋଲ୍ ଆଦାୟ ଉପରେ ସରକାର ଏକ ବ୍ୟବସ୍ଥା ସ୍ଥାପନ ପାଇଁ ରାଜି ହୋଇଛନ୍ତି ନାଗପୁରଠାରେ ସାାମ୍ଘାଦିକମାନଙ୍କ ସହ କଥାବାର୍ତ୍ତାବେଳେ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ପରିବହନକାରୀମାନଙ୍କ ଦାବି ଉପରେ ସରକାର ସକାରାତ୍କକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଏସ୍ସି ଓଆର୍ଓପି କେନ୍ଦ୍ର ସରକାର ଅବସରପ୍ରାପ୍ତ ସେନାବାହିନୀ କର୍ମଚାରୀମାନଙ୍କ ସକାଶେ 'ଗୋଟିଏ ପଦବୀ ଗୋଟିଏ ପେନ୍ସନ୍' ଯୋଜନା କାର୍ଯ୍ୟକାରୀ କରିବାପାଇଁ ନୀତିଗତ ନିଷ୍କତ୍ତି ନେଇଥିବାର ସୁପ୍ରିମ୍କୋର୍ଟରେ ଜଣାଇଛନ୍ତି

ଅତିରିକ୍ତ ସଲିସିଟର୍ ଜେନେରାଲ ମନୀନ୍ଦ୍ର ସିଂ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ସରକାର ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପଭି ନେଇଛନ୍ତି

ଏହାପରେ କୌଣସି ହସ୍ତକ୍ଷେପ ନେଲେ ରାଜକୋଷ ଉପରେ ଅଧିକ ବୋଝ ପଡ଼ିବ ବୋଲି ସେ କହିଛନ୍ତି

ଏସ୍ପି ମଣିପୁର ମଣିପୁରରେ ସେନାବାହିନୀ ଆସାମ ରାଇଫଲ୍ସ୍ ଓ ରାଜ୍ୟ ପୁଲିସ୍ଦ୍ୱାରା କରାଯାଇଥିବା ମିଥ୍ୟା ସଂଘର୍ଷ ଓ ହତ୍ୟା ଅଭିଯୋଗର ତଦନ୍ତରେ ବିଳମ୍ୟପାଇଁ ସୁପ୍ରିମ୍କୋର୍ଟ ସିବିଆଇର ସ୍ୱତନ୍ତ ଏସ୍ଆଇଟିର ଡୀବ୍ର ସମାଲୋଚନା କରିଛନ୍ତି ଏପର୍ଯ୍ୟନ୍ତ ଘଟିଥିବା ଅଗ୍ରଗତି ସଂକ୍ରାନ୍ତରେ ଅସନ୍ତୋଷ ପ୍ରକାଶ କରି କୋର୍ଟ ସୋମବାର ଦିନ ସିବିଆଇ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ସୁପ୍ରିମ୍କୋର୍ଟ କହିଥିଲେ ତଦନ୍ତ କାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହେବାକୁ ନିଶ୍ଚିତ କରିବାପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇଛି ତାହା କୋର୍ଟ ଜାଶିବାକୁ ଚାହାନ୍ତି ଏବଂ ଯେତେ ଶୀଘ୍ର ସମ୍ଭବ ଚ୍ଚଡ଼ାନ୍ତ ରିପୋର୍ଟ ଦାଖଲ ହେବା ଆବଶ୍ୟକ

ଗତବର୍ଷ ଜୁଲାଇ ମାସରେ ଏଥିପାଇଁ ଏସ୍ଆଇଟିର ଗଠନ କରାଯାଇଥିଲା

ମଣ୍ଡି ଜିଲ୍ଲାର କୃତ୍ରୋପି ଓ ମେଗାଲ୍ ଗ୍ରାମଠାରେ ଭୂସ୍କଳନ ହୋଇଥିବାର ଖବର ମିଳିଛି କିଲ୍ଲା ପ୍ରଶାସନ ବିକ୍ସ ସଡ଼କ ଦେଇ ଗାଡ଼ିଗୁଡ଼ିକୁ ଚଳାଚଳ କରିବାର ବ୍ୟବସ୍ଥା କରିଛନ୍ତି ମାଟି ହଟାଇ ସଡ଼କ ସଫା କରିବାପାଇଁ ଉଦ୍ୟମ ଜାରି ରହିଛି ଇତିମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବଡ଼ ବଡ଼ ନଦୀଗୁଡ଼ିକର ଜଳପତନ ବୃଦ୍ଧି ପାଇଛି ରାଜ୍ୟ ସରକାର ନଦୀଗୁଡ଼ିକର ନିକଟକୁ ନ ଯିବାପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ନାହାନ୍ ନଦୌନ୍ ରାମପୁର ସିମ୍ଲା ସୋଲାନ୍ ଓ ଭୁମ୍ଥର୍ଠାରେ ଆଜି ଅଧିକ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଜାରି କରିଛି

ଦେଶରେ କୌଣସି ରାଜ୍ୟ ସରକାରଙ୍କଦ୍ୱାରା ଏହା ଏ ଧରଣର ପ୍ରଥମ ତଥା ଅନନ୍ୟ ପଦକ୍ଷେପ ଆସାମ ଅର୍ଥ ସ୍ୱାସ୍ଥ୍ୟ ଓ ପୂର୍ଭବିଭାଗ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହା ଜଣାଇଛନ୍ତି ସେ କହିଛନ୍ତି ପ୍ରଶାମ ଯୋଜନା ନାମକ ଏହି ପଦକ୍ଷେପଦ୍ୱାରା ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କର ବୃଦ୍ଧ ପିତାମାତାମାନଙ୍କର ଠିକ୍ ଯତ୍ନ ନେବାକୁ ନିଣ୍ଚିତ କରାଯାଇପାରିବ ସେ କହିଛନ୍ତି ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଶାରୀରିକ ଦୃଷ୍ଟିରୁ ଅକ୍ଷମ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଭାଇ ଭଉଣୀମାନଙ୍କର ଯତ୍ନ ନେବାକୁ ପଡ଼ିବ

ୟୁକେ ଏମ୍ପିଜ୍ ବ୍ରିଟେନ୍ର ସାଂସଦମାନେ କ୍ଷତିକାରକ ମତାମତର ପ୍ରସାର ଓ ବ୍ୟକ୍ତିଗତ ତଥ୍ୟରେ ହେର୍ଫେର୍ ଯୋଗୁଁ ଦେଶ ଗଣତାନ୍ତିକ ସଙ୍କଟର ସମ୍ମୁଖୀନ ହେଉଛି ବୋଲି ଚେତାବନୀ ଦେଇଛନ୍ତି ଡିଜିଟାଲ୍ ସଂସ୍କୃତି ମିଡିଆ ଓ କ୍ରୀଡ଼ା ସଂସଦୀୟ କମିଟି ତା'ର ରିପୋର୍ଟରେ କହିଛି ସାମାଜିକ ଗଣମାଧ୍ୟମଗୁଡ଼ିକ ସେମାନଙ୍କ ସାଇଟ୍ରେ ପ୍ରକାଶ ପାଉଥିବା କ୍ଷତିକାରକ ଲେଖାପାଇଁ ସେମାନଙ୍କୁ ଦାୟି ରହିବାକୁ ପଡ଼ିବ କମିଟି କହିଛି ରାଜନୈତିକ ପ୍ରଚାର ସମ୍ୟନ୍ଧୀୟ ନିୟମ ଡିଜିଟାଲ୍ ଯୁଗପାଇଁ ଖାପଖାଇବା ଉଚିତ ଗତ ଗୁରୁବାର ଦିନ ରାଜ୍ୟସଭାରେ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ କେମ୍ବ୍ରିଜ୍ ଆନାଲିଟିକା ଉପରେ ତଦନ୍ତ କରିବାକୁ ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କେଣ୍ଡିଜ୍ ଆନାଲିଟିକା ବେଆଇନ ଭାବେ ଭାରତୀୟଙ୍କ ଉପରେ ତଥ୍ୟ ସଂଗ୍ରହ କରୁଥିବାର ଅଭିଯୋଗ ରହିଛି ହେପାଟାଇଟିସ୍ ସରକାର ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ନ୍ତଆଦିଲ୍ଲୀରେ ଜାତୀୟ ଭ୍ତାଣ୍ର ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶ୍ରଭାରନ୍ୟ କରିବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମ ଅନୁସାରେ ହେପାଟାଇସିଟ୍ ବି' ଓ ସି' ପାଇଁ ମାଗଣାରେ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ସମସ୍ତ ସରକାରୀ ହସ୍କିଟାଲ୍ରେ କରାଯିବାର ପ୍ରସ୍ତାବ ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଭ୍ତାଣୁ ହେପାଟାଇଟିସ୍ରେ ଭୂତାଣୁ ସଂକ୍ରମଣ ଯୋଗୁଁ ଯକୃତ ଫୁଲିଯାଇଥାଏ ରୁଷ୍ ଟ୍ରମ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କୁ ମସ୍କୋ ଗସ୍ତ କରିବାକୁ ସେ ଆମନ୍ତଶ କଣାଇଛନ୍ତି ଓ ୱାଶିଂଟନ୍କୁ ଗସ୍ତ କରିବାପାଇଁ ସେ ପ୍ରସ୍ତୁତ ଅଛନ୍ତି ଗତକାଲି ଜୋହାନ୍ସବର୍ଗରେ ବ୍ରିକ୍ୱ ନେତାମାନଙ୍କର ଶିଖର ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ପୁତିନ୍ ଏହା କହିଛନ୍ତି ଆସନ୍ତା ବର୍ଷ ଶ୍ରୀ ପୁତିନ୍ ଓ ଶ୍ରୀ ଟ୍ରମ୍ପ୍ଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ପାଇଁ ଆମେରିକା ପ୍ରଶାସନ ପକ୍ଷର୍ ବିଳମ୍ବ କରାଯିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ସାରା ସାଶ୍ତର୍ସ କହିଛନ୍ତି ଶ୍ରୀ ଟ୍ରମ୍ପ୍ ରୁଷ୍ ରାଷ୍ଟ୍ରପତିଙ୍କଠାରୁ ଆନୁଷ୍ଠାନିକ ଆମନ୍ତ୍ରଣ ପାଇବା ପରେ ମସ୍କୋ ଗସ୍ତ କରିବେ ବ୍ୟାଡ୍ମିଣ୍ଟନ୍ ରୁଷ୍ ଓପନ୍ ବ୍ୟାଡ୍ମିଣ୍ଟନ୍ର ପୁରୁଷ ସିଙ୍ଗଲ୍ସ୍ ସେମିଫାଇନାଲ୍ରେ ସୌରଭ ବର୍ମା ମିଥୁନ୍ ମଞ୍ଜୁନାଥଙ୍କୁ ଭେଟିବେ ଦୁଇ ଭାରତୀୟ ପ୍ରତିଯୋଗୀ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପରସ୍କରର ସମ୍ମୁଖୀନ ହେବା ଏହା ପ୍ରଥମ

ମିକ୍ଡ୍ ଡବଲ୍ସ୍ରେ ରୋହନ କାପୁର ଓ କୁହୁଗର୍ଗ ଓ ପୁରୁଷ ଡବଲ୍ସ୍ରେ ଅରୁଣ କର୍କ ଓ ସନ୍ୟମ୍ ଶୁକ୍ଲ ସେମାନଙ୍କର ସେମିଫାଇନାଲ୍ ମ୍ୟାଚ୍ ଆଜି ଖେଳିବେ